ଆଇସିଏମ୍ଆର୍ ନମ୍ରନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ଦେବା ପ୍ରକ୍ରିୟା କ୍ରାରି ରଖିଛି

ଆଇଏନ୍ଏସ୍ ଜଳାସ୍ୱ ତାମିଲ୍ନାଡୁର ଥୁଥୁକୁଡ଼ି ବନ୍ଦରରେ ଆସି ନଙ୍ଗର ପକାଇଛି ସମୁଦ୍ର ସେତ୍ ମିଶନରେ ଏହି ଭାରତୀୟମାନଙ୍କୁ ଇରାନ୍ରୁ ଅଣାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଆଇଏନ୍ଏସ୍ ଜଳାସ୍ୱ ଗତ ଗୁରୁବାର ଦିନ ସନ୍ଧ୍ୟାରେ ଇରାନ୍ର ବାନ୍ଦର ଆବାସ ବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ସେମାନେ ସମସ୍ତେ ହେଉଛନ୍ତି ମହ୍ୟଜୀବୀ ଓ କୋଭିଡ୍ ନାଇଷ୍ଟିନ୍ କଟକଣା ଯୋଗୁଁ ସେମାନେ ସେଠାରେ ଅଟକି ରହିଥିଲେ ସେହି ଲୋକମାନଙ୍କୁ ସ୍ପଦେଶ ଆଣିବାରେ ଇରାନ୍ସ୍ଥିତ ଭାରତୀୟ ଦ୍ରତାବାସ ସହାୟତା କରିଛି ଏଥରକୁ ମିଶାଇ ଚତୁର୍ଥ ଥରପାଇଁ ସମୁଦ୍ର ସେତୁ ଅଭିଯାନରେ ଥୁଥୁକୁଡ଼ି ବନ୍ଦରରେ ଏଭଳି ଏକ କାହାଜ ଆସି ନଙ୍ଗର ପକାଇଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଦେଶରେ ଉତ୍ପାଦିତ ପଦାର୍ଥଗୁଡ଼ିକର ବ୍ୟବହାର କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାରିତ ହୋଇ ଅଧିକରୁ ଅଧିକ ଲୋକ ଦେଶୀୟ ପଦାର୍ଥଗୁଡ଼ିକୁ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି ଏପରିକି ଲୋକମାନେ ଭାରତୀୟ ପେସାଦାରମାନଙ୍କଦ୍ୱାରା ବିକଶିତ ମୋବାଇଲ୍ ଆପ୍ଗୁଡ଼ିକୁ ବ୍ୟବହାର କରିବା ଆରମ୍ଭ କଲେଣି ତା'ର ଏକ ବଡ଼ ଦୃଷ୍ଟାନ୍ତ ହେଉଛି 'ଚିଙ୍ଗାରି' ଆପ୍ ଏହି ମୋବାଇଲ୍ ଆପ୍ ଚୀନ୍ର ଟିକ୍ଟକ୍ ମୋବାଇଲ୍ ଆପ୍ ସହ ସମକକ୍ଷ ଛତିଶଗଡ଼ର ଜଣେ ଆଇଟି ପେସାଦାର ଏବଂ ଓଡ଼ିଶା ଓ କର୍ଣ୍ଣାଟକର ଦୁଇ ଜଣ ଯୁବକ ଏହି ଆପ୍ର ବିକାଶ କରିଛନ୍ତି

ଚୀନ୍ ଆପ୍ଗୁଡ଼ିକୁ ନିଷେଧ କରିବାପାଇଁ ସରକାର ନେଇଥିବା ନିଷ୍ପଭିକୁ ସେ ସ୍ୱାଗତ କରିଛନ୍ତି ଅନ୍ୟ 'ଦେଶୀ' ଆପ୍ଗୁଡ଼ିକ ପ୍ରତି ଲୋକମାନଙ୍କ ମଧ୍ୟରେ ଚାହିଦା ବୃଦ୍ଧି ପାଇବାରେ ଲାଗିଛି ଆତୁନିର୍ଭର ଭାରତ ଅଭିଯାନର ସଫଳତା ପାଇଁ ଲୋକମାନେ ଅଣ୍ଟା ଭିଡ଼ିଛନ୍ତି ପିଏମ୍ ଡକୁର୍ସ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମଗ୍ର ଦେଶ ଆଜି ଡାକ୍ତରମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବାପାଇଁ ଅଭିବାଦନ କରୁଛି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ଡାକ୍ତରମାନେ ଉଲ୍ଲେଖନୀୟ କାର୍ଯ୍ୟ କରି ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ରକ୍ଷା କରିଛନ୍ତି ଡାକ୍ତର ଦିବସ ଅବସରରେ ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଭଳି ଏକ ସଙ୍କଟଜନକ ସମୟରେ ଡାକ୍ତର ଓ ନର୍ସମାନେ ସର୍ବସାଧାରଣଙ୍କ ପାଇଁ ଇଶ୍ୱରତୁଲ୍ୟ ହୋଇଛନ୍ତି ସେ କହିଛନ୍ତି ଜଣେ ଶିଶୁକୁ ମା' ଥରେ କନ୍କ ଦେଇଥାଏ କିନ୍ତୁ ଜଣେ ଡାକ୍ତର ତାକୁ ବାରମ୍ଭାର ଜୀବନ ଦେଇଥାଏ ଶ୍ରୀ ମୋଦି କହିଛନ୍ତି ଡାକ୍ତରମାନେ ଲୋକମାନଙ୍କର ଜୀବନ ରକ୍ଷା କରିଆସୁଛନ୍ତି ଓ ଏହି ଋଣକୁ କେବେ ପରିଶୋଧ କରାଯାଇପାରିବ ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନେ ଦେଶସେବା କରୁଛନ୍ତି ସେମାନଙ୍କୁ ସମ୍ମାନ ଦେବା ପ୍ରତ୍ୟେକଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଏଚ୍ଏମ୍ ଡକ୍କର୍ସ ଡେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଜାତୀୟ ଡାକ୍ତର ଦିବସ ଅବସରରେ ଦେଶର ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ମୁକାବିଲାରେ ସମ୍ମୁଖରେ ରହି କାର୍ଯ୍ୟ କରୁଥିବା ଦେଶର ଡାକ୍ତରମାନଙ୍କୁ ସେ ଅଭିବାଦନ କଣାଉଛନ୍ତି ସେ କହିଛନ୍ତି ଦେଶର ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଓ ସୁସ୍ଥ ରଖିବାପାଇଁ ସେମାନଙ୍କର ପ୍ରତିଶ୍ରତିବଦ୍ଧତା ଏଭଳି ସଙ୍କଟଜନକ ସମୟରେ ଏକ ଜଟିଳ କାର୍ଯ୍ୟ ଓ ଏଭଳି କାର୍ଯ୍ୟରେ ସେମାନଙ୍କର ଅଭୂତପୂର୍ବ ସଫଳତାକୁ ସମଗ୍ର ଦେଶ ପ୍ରଣିପାତ କରୁଛି ଜାବ୍ଡେକର୍ ଡକୁର୍ସ ଡେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ଡାକ୍ତର ଦିବସ ଅବସରରେ ଡାକ୍ତର ସମ୍ପ୍ରଦାୟକୁ ଅଭିବାଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ଜାବ୍ଡେକର କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ସେମାନେ ଅହରହ ସଂଗ୍ରାମ ଚଳାଇଛନ୍ତି ଏଭଳି ସଙ୍କଟଜନକ ପରିସ୍ଥିତିରେ ଲୋକମାନଙ୍କର ଜୀବନ ରକ୍ଷା କର୍ତ୍ତବା ଡାକ୍ତରମାନଙ୍କ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି

ଏହି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ ଗଜପତି ଖୋର୍ଦ୍ଧା କଟକ ଯାଜପୁର କଗତ୍ସିଂହପୁର ବାଲେଶ୍ୱର ମୟରଭଞ୍ଜ କେନ୍ଦୁଝର ଓ ଝାରସ୍ୱଗ୍ରଡ଼ା

ଭିପି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ୍କୁ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଏକ ଟ୍ୱିଟ୍ କରି ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନର କାମନା କରିଛନ୍ତି ସେ କହିଛନ୍ତି ଶ୍ରୀ ନାଇଡୁ ଆହୁରି ଅଧିକ ଉତ୍ସାହ ଓ ଆଗ୍ରହର ସହ ଦେଶସେବାରେ ନିଜକୁ ନିୟୋଜିତ କରନ୍ତୁ ଏହା ସେ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବାର୍ତ୍ତାରେ କହିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ ଦେଶର ରାଜନୈତିକ ନେତାମାନଙ୍କ ପାଇଁ ଜଣେ ଆଦର୍ଶ ବ୍ୟକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ତାଙ୍କର ମଧୁର ବ୍ୟବହାର ବିଜ୍ଞତା ଓ ବୁଦ୍ଧିମତ୍ତା ଯୋଗୁଁ ଦଳ ନିର୍ବଶେଷରେ ସବୁବର୍ଗର ନେତାମାନଙ୍କପାଇଁ ସେ ପ୍ରେରଣାର ଉତ୍ସ ହୋଇଛନ୍ତି ଶ୍ରୀ ମୋଦି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭାବେ ସେ ଦୃଷ୍ଟାନ୍ତମୂଳକ ନିଷ୍ପଭିମାନ ନେଇଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘଜୀବନ ପାଇଁ କାମନା କରିଛନ୍ତି

ବର୍ତ୍ତମାନ ଡିସେୟର ମାସ ଶେଷ ପର୍ଯ୍ୟନ୍ତ ନାଗାଲ୍ୟାଣ୍ଡ୍ ଏକ ଗଶ୍ତଗୋଳିଆ ଅଞ୍ଚଳ ଭାବେ ବିବେଚିତ ହେବ ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ କାରି ଏକ ବିବୃଭିରେ କୁହାଯାଇଛି ସମଗ୍ର ନାଗାଲ୍ୟାଣ୍ଡ୍ ଅଞ୍ଚଳ ଏଭଳି ଏକ ଗଶ୍ତଗୋଳିଆ ଅଞ୍ଚଳରେ ପରିଣତ ହୋଇଛି ଓ ବିପଜନକ ସ୍ଥିତିରେ ପହଞ୍ଚୁଛି ସେଠାରେ ପ୍ରଶାସନିକ କାର୍ଯ୍ୟପାଇଁ ସଶସ୍ତ ବାହିନୀର ପ୍ରୟୋଗ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି କେନ୍ଦ୍ର ସରକାର ମତବ୍ୟକ୍ତ କରିଛନ୍ତି

କେକେ ଟେରରିଷ୍ଟ ଜମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ବାରମୁଲା ଜିଲ୍ଲା ଅନ୍ତର୍ଗତ ସୋପୋର୍ ସ୍ଥିତ ମଡେଲ୍ ଟାଉନ୍ରେ ଆଜି ସକାଳେ ଏକ ସିଆର୍ପିଏଫ୍ ଦଳ ଉପରେ ସନ୍ତାସବାଦୀମାନେ ଅତର୍କିତ ଆକ୍ରମଣ କରିବାରୁ କଣେ ସିଆର୍ପିଏଫ୍ ଯବାନ ଶହୀଦ୍ ହୋଇଥିବାବେଳେ ଜଣେ ସ୍ଥାନୀୟ ଲୋକ ପ୍ରାଣ ହରାଇଛନ୍ତି